ଏହି ଆସନରୁ ଦ୍ୱିତୀୟ ଥରପାଇଁ ବିପୁଳ ସଂଖ୍ୟାରେ ବିଜୟୀ ହେବା ପରେ ଏହା ତାଙ୍କର ପ୍ରଥମ ବାରାଣସୀ ଗସ୍ତ ସେଠାକାର ଜନସାଧାରଣ ତାଙ୍କ ଉପରେ ପୁଣି ଥରେ ବିଶ୍ୱାସ ପ୍ରକଟ କରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ କୃତଜ୍ଞତା କଶାଇବେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ତାଙ୍କ ସହ ବାରାଣସୀ ଗସ୍ତ କରିବେ ସେଠାରେ ବିଟ୍ଟେପି କମାୀମାନଙ୍କୁ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବା ସହ କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି

ଗତ ସନ୍ଧ୍ୟାରେ ଅହମ୍ମଦାବାଦରେ ଏକ ଜନସଭାକୃ ସମ୍ଭୋଧୃତ କରି ଶ୍ରୀ ମୋଦି କହିଛନ୍ତି ସମସ୍ତଙ୍କ ସହଯୋଗରେ ଭାରତ ବିକାଶ ଦିଗରେ ଆଗକୁ ବଢ଼ିଚାଲିଛି ସେ କହିଛନ୍ତି ତାଙ୍କ ଦଳ ପ୍ରତି ମିଳିଥିବା ବିପୁଳ ଜନସମର୍ଥନ ଦେଶ ପ୍ରତି ଥିବା ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିଛି ସେ ଆହୁରି କହିଛନ୍ତି ସ୍ୱାଧୀନତା ପରେ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ପ୍ରଥମ ଥରପାଇଁ ଲୋକମାନେ ବିପୁଳ ସଂଖ୍ୟାରେ ମତଦାନ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱରଟ୍ରେ ଘଟିଥିବା ଅଗ୍ରିକାଣ୍ଡ ଘଟଣାରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ପାଇଁ ବିଜେପି ସମସ୍ତଙ୍କ ପାଖରେ ପହଞ୍ଚପାରିଛି ପିଏମ୍ ଜଗନ୍ ମିଟ୍ ୱାଇଏସ୍ଆର୍ କଂଗ୍ରେସ ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ମୋହନ ରେଡ଼ୁୀ କହିଛନ୍ତି ତାଙ୍କ ଦଳ ରାଜ୍ୟପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି ସମ୍ପର୍କରେ କେବଳ ଅନୁରୋଧ କରିପାରିବ ଏନେଇ ତାଙ୍କ ଦଳ ଦାବି କରିପାରିବ ନାହିଁ ବା ନିର୍ଦ୍ଦେଶ ମଧ୍ୟ ଦେଇପାରିବ ନାହିଁ ଆଜି ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ରେଡ୍ଡୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ସମୟରେ ସେ ତାଙ୍କୁ ଆନ୍ଧ୍ରପ୍ରଦେଶବାସୀଙ୍କ ପ୍ରତି ଉଦାର ଭାବ ପୋଷଣ କରିବାକୁ ଅନୁରୋଧ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଆନ୍ଧ୍ରପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସାକ୍ଷାତ୍ ବେଶ୍ ସନ୍ତୋଷଜନକ ଥିଲା ସେ କହିଛନ୍ତି ଦୁଇ ଜଣଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଫଳପ୍ରସୁ ଆଲୋଚନା ହୋଇଛି ଏବଂ ତାଙ୍କ ଶାସନ କାଳରେ କେନ୍ଦ୍ର ପକ୍ଷରୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ମୋଦି ଆଶ୍ୱାସନା ଦେଇଛନ୍ତି ଆନ୍ଧ୍ରପ୍ରଦେଶର ଭାବି ମ୍ରଖ୍ୟମନ୍ତ୍ରୀ ଶନିବାର ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ ଆସନ୍ତା ଗ୍ରର୍ତ୍ତାର ସେ ଶପଥ ଗ୍ହଣ କରିବା କାର୍ଯ୍ୟସ୍ଚୀ ରହିଛି

ଏହି ଶପଥ ପାଠ ଉତ୍ସବରେ ହଜାର ସଂଖ୍ୟାରେ ଦଳୀୟ କର୍ମୀ ଏବଂ ସମର୍ଥକ ଯୋଗ ଦେବା ଆଶା କରାଯାଉଛି ଗତକାଲି ରାଜ୍ୟପାଳ ତାଙ୍କୁ ନୂଆ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ

ଓଡ଼ିଶା ଆସେମ୍କ୍ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ପରବର୍ତ୍ତୀ ସରକାର ଗଠନ ପାଇଁ ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରିଛନ୍ତି ଗତକାଲି ଶ୍ରୀ ପଟ୍ଟନାୟକ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ସାକ୍ଷାତ୍ କରି ନୂଆ ସରକାର ଗଠନପାଇଁ ଦାବି ଜଣାଇଥିଲେ ଆସନ୍ତା ବୁଧବାର ସେ ପଞ୍ଚମ ଥରପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟସ୍ଟଚୀ ରହିଛି ଦଳୀୟ ସ୍ଟତ୍ରରୁ ଜଣାପଡ଼ିଛି ଶପଥ ଗ୍ରହଣ ଉହବ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ

ରାଜ୍ୟପାଳ ତାଙ୍କ ଇସ୍ତଫା ଗ୍ରହଣ କରିବା ସହ ନୂଆ ସରକାର ଗଠନ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବାକୁ ଅନୁରୋଧ କରିଛନ୍ତି

ସିବିଆଇ ଶାରଦା ଚିଟ୍ ଫଣ୍ଡ ଶାରଦା ଚିଟ୍ ଫଶ୍ଡ ଠକେଇ ମାମଲାରେ ପଚରା ଉଚରା ପାଇଁ ଆଜି ସିବିଆଇ କୋଲ୍କାତା ପୁଲିସ୍ କମିଶନର୍ ରାଜୀବ୍ କୁମାରଙ୍କୁ ସମନ୍ କରିଛି ପଣ୍ଟିମବଙ୍ଗ ସରକାର ରାଜୀବ୍ କୁମାରଙ୍କୁ ସିଆଇଡିର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ପୁନଃ ସ୍ଥାପିତ କଲାପରେ ସିବିଆଇ ଏଭଳି ପଦକ୍ଷେପ ନେଇଛି ମିଳିଥିବା ସୂଚନାରୁ ଜଣାପଡ଼ିଛି ସିବିଆଇ ପକ୍ଷରୁ ରାଜୀବ୍ଙ୍କୁ ଫୋନ୍ଦ୍ୱାରା ଯୋଗାଯୋଗ କରିବାପାଇଁ ଚେଷ୍ଟା ବିଫଳ ହେବା ପରେ ସିବିଆଇର ଏକ ଚାରି ଜଣିଆ ଦଳ ଗତ ସନ୍ଧ୍ୟାରେ ତାଙ୍କ ବାସଭବନକୁ ଯାଇ ସମନ୍ ଜାରି କରିଛନ୍ତି

ରାଜୀବ୍ କୁମାରଙ୍କୁ ତାଙ୍କ ବାସଭବନରେ ନ ପାଇ ସିବିଆଇ କୋଲ୍କାତା ପୁଲିସ୍ ଡେପୁଟି କମିଶନର୍ କାର୍ଯ୍ୟାଳୟକୁ ଯାଇଥିଲେ ସିବିଆଇ ମଧ୍ୟ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ସେ ଯେପରି ଦେଶ ବାହାରକୁ ନ ଯାଆନ୍ତି ତାହା ସୁନିଶିତ କରିବାପାଇଁ ସମସ୍ତ ବିମାନ ବନ୍ଦରରେ ସତର୍କତା ଅବଲମ୍ଭନ କରାଯାଉଛି ଏହି ଚିଟ୍ଫଶ୍ଚ ମାମଲାରେ ସିବିଆଇ ପୂର୍ବରୁ ଏସ୍ଆଇଟି ତଦନ୍ତ କରୁଥିଲା ତଦନ୍ତ କରୁଥିଲା ଯାହାର ମୁଖ୍ୟ ରାଜୀବ୍ କୁମାର ଥିଲେ ସିବିଆଇ ସୁପ୍ରିମ୍କୋର୍ଟଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲା ଯେ ରାଜୀବ୍ କୁମାର ତଦନ୍ତରେ ସହଯୋଗ କରୁ ନ ଥିବାରୁ ତାଙ୍କୁ ପୁଲିସ୍ ହେଫାଜତ୍ରେ ପଚରା ଉଚରା କରାଯିବା ଜରୁରୀ ହୋଇପଡ଼ିଛି ଆଇଏମ୍ଡି ମନ୍ସ୍କନ୍ ଭାରତୀୟ ପାଣିପାଗ ବିଭାଗ କହିଛି ଆରବ ସାଗରରେ ବିଷୁବ ରେଖା ଅଞ୍ଚଳରେ ପ୍ରତିକୃଳ ପାଗ ଯୋଗୁଁ ମୌସୁମୀ ପ୍ରବାହରେ ବିଳମ୍ୟ ହେଉଛି

ପାଣିପାଗ ବିଭାଗ କହିଛି ଦକ୍ଷିଣ ପଣ୍ଟିମ ମୌସୁମୀ ଅନୁକୁଳ ରହିଛି ଦକ୍ଷିଣ ବଙ୍ଗୋପ ସାଗରର କେତେକ ଅଞ୍ଚଳ ଆଶ୍ଡାମାନ ଦ୍ୱୀପାଞ୍ଚଳ ଏବଂ ଉତ୍ତର ଆଶ୍ଡାମାନ ସମୁଦ୍ରରେ ବୁଧବାର ଗୁରୁବାର ଏହାର ପ୍ରଭାବ ପଡ଼ିବ

ପାଣିପାଗ ବିଭାଗ କହିଛି ମୌସୁମୀ ବାୟୁ ଆରବ ସାଗର ଉପରେ ରହିଛି ଅନ୍ୟପକ୍ଷରେ ବିଦର୍ଭ ଏବଂ କେନ୍ଦ୍ରୀୟ ମହରାଷ୍ଟ୍ର ତେଲଙ୍ଗାନା ପୂର୍ବ ମଧ୍ୟପ୍ରଦେଶ ଛତିଶଗଡ଼ ପୂର୍ବ ଉତ୍ତର ପ୍ରଦେଶ ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଆସନ୍ତା ଚାରି ପାଞ୍ଚ ଦିନ ମଧ୍ୟରେ ଗ୍ରୀଷ୍କ ପ୍ରବାହ ଜାରି ରହିବ

ଶନିବାର ରାତିରେ ମାଇଡୋମ୍ ହ୍ରଦରେ ଏହି ଦୁର୍ଘଟଣା ଘଟିଛି ସେହି ବୋଟ୍ ଯାତ୍ରୀଙ୍କ ମଧ୍ୟରେ ଅନେକ ସେହି ଅଞ୍ଚଳର ହୋଇ ନ ଥିବାରୁ ପ୍ରକୃତ ମୃତକଙ୍କ ସଂଖ୍ୟା ଜଣାପଡ଼ି ନାହିଁ ତେବେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି

ପିଏମ୍ ଓଥ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀ ପରିଷଦର ଅନ୍ୟାନ୍ୟ ସଦସ୍ୟମାନଙ୍କୁ ଆସନ୍ତା ଗୁରୁବାର ଦିନ ପଦ ଓ ଗୋପନୀୟତାର ଶପଥପାଠ କରାଇବେ

ଫେଞ୍ଚ ଓପନ୍ ପ୍ୟାରିସଠାରେ ଖେଳାଯାଉଥିବା ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ୍ ଫ୍ରେଞ୍ଚ ଓପନ୍ ଟେନିସ୍ ଟ୍ରର୍ଣ୍ଣାମେଣ୍ଟରେ ବିଶ୍ୱର ପଞ୍ଚମ ମାନ୍ୟତାପ୍ରାପ୍ତ ଆଞ୍ଜେଲିନା କରବର୍ ଏବ ଭେନସ୍ ୱିଲିୟମ୍ସ୍ ପ୍ରଥମ ରାଉଣ୍ଡରେ ହାରିଯାଇଛନ୍ତି